ଦେଶର ବିକାଶ ପାଇଁ ଲୋକମାନଙ୍କ ମଧ୍ୟରେ ବିଜ୍ଞାନପ୍ରତି ଆଗ୍ରହ ସୃଷ୍ଟି ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ଦିଲ୍ଲୀ ହାଇକୋର୍ଟ ଏହାର ଏକ ବିଚାର ବିଭାଗୀୟ ତଦନ୍ତର ନିର୍ଦ୍ଦେଶ ଦେଇଥିବା ବେଳେ ପୁଲିସ୍ କମିଶନର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ରିପୋର୍ଟ ଦାଖଲ କରିଛନ୍ତି ପିଏମ୍ ସାଇନୁ ଫେଷ୍ଟିଭାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଗୁର୍ତ୍ୱାରୋପ କରିଛନ୍ତି ଆଜି ଅପରାହୁରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋଲକତାରେ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉହବକୁ ଉଦ୍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଲୋକମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଯିବା ଦ୍ୱାରା ସେମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର ହେବ ଓ ସେମାନେ ବାସ୍ତବବାଦି ହେବେ ଚନ୍ଦ୍ରଯାନ ଅଭିଯାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଲୋକମାନଙ୍କ ମନରେ ବିଜ୍ଞାନ ପ୍ରତି ଜିଜ୍ଞାସା ସୃଷ୍ଟି କରିଛି ବିଜ୍ଞାନକୁ ସମାଜ ପାଇଁ ଅଧିକର୍ତ୍ତ ଅଧିକ ବ୍ୟବହାର କରିବା ଓ ଏହାକୁ ଲୋକପ୍ରିୟ କରାଇବା ଲାଗି ଦୀର୍ଘ ମିଆଦି ପଦକ୍ଷେପମାନ ଗ୍ରହଣ କରିବାକୁ ସେ ବୈଜ୍ଞାନିକ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି ଏଥିପାଇଁ ସରକାର ନବୀକରଣ ଓ ନୂଆ ନୂଆ ଆବିଷ୍କାରକୁ ପ୍ରୋସାହିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିଜ୍ଞାନ ଓ ଗବେଷଣା ଉପରେ ଛାତ୍ରଛାତ୍ରୀମାନଙ୍କ ତାଲିମ୍ ଦିଆଯିବା ପାଇଁ ଦେଶର ବିଭିନ୍ନ ଭାଗରେ ପାଞ୍ଚ ହଜାର ଅଟଳ ଟିଙ୍କରିଂ ଗବେଷଣାଗାର ପ୍ରତିଷ୍ଠା କରାଯାଉଥିବାର ସେ ଜଣାଇଛନ୍ତି ଚାରିଦିନ ବ୍ୟାପି ଏହି ଉସବର ଉଦ୍ଘାଟନୀ ସମାରୋହରେ ପଣ୍ଢିମବଙ୍ଗ ରାଜ୍ୟପାଳ କଗଦୀପ ଧଙ୍କଡ଼ ଓ ବିଙ୍କାନ ଓ ବୈଷୟିକଙ୍କାନ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ତଥା ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଯୋଗ ଦେଇଥିଲେ ଚୀନା ଆର୍ସିଇପି ଚୀନ୍ କହିଛି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଯୋଗ ନ ଦେବା ପାଇଁ ଭାରତ ଯେଉଁ ବିଷୟଗୁଡ଼ିକ ଉତ୍ଥାପନ କରିଛି ସେ ସେଗୁଡ଼ିକର ସମାଧାନ କରିବ ଏଥିରେ ଅଂଶଗ୍ରହଣ କରିବାକୁ ଚୀନ୍ ଭାରତକୁ ବହୁ ପୂର୍ବରୁ ଆମନ୍ତ୍ରଣ କରିବ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଯୋଗ ନଦେବା ବିଷୟ ଜଣାଇଥିଲେ ଗୋୟଲ୍ ଆର୍ସିଇପି କେନ୍ଦ୍ର ବାଶିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍ କହିଛନ୍ତି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଯୋଗ ନଦେବାକୁ ଭାରତର ନିଷ୍ପଭି କ୍ଷୁଦ୍ର ବ୍ୟବସାୟୀ ଓ ଦେଶୀୟ ଶିଳ୍ପର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଉପରେ ନିଷ୍ପଭି' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ଭାରତ ପ୍ରଥମେ ଅନୁସାରେ ନିଆଯାଇଛି ସେ କହିଛନ୍ତି ବାଣିଜ୍ୟ ନିଅଣ୍ଟ ସନ୍ତୁଳନ କରିବା ଓ ଅନୈତିକ ଆମଦାନୀ ରୋକିବା ଆଦି ବିଷୟ ଭାରତ ଏଥିରେ ଉହ୍ଚାପନ କରିଥିଲା ଶ୍ରୀ ଗୋୟଲ୍ କହିଛନ୍ତି ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅନୈତିକ ବାଶିଜ୍ୟ ବ୍ୟବସ୍ଥାଠାରୁ ସୁରକ୍ଷା ଦେବାକୁ ହେବ ସେ କହିଛନ୍ତି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଏକ ସନ୍ତ୍ରଳିତ ବ୍ୟବସ୍ଥା ନ୍ରହେଁ ପିଏମ୍ ପଲ୍ୟୁସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଭାରତର ବିଭିନ୍ନ ଭାଗରେ ବାୟ ପ୍ରଦ୍ଷଣ ଯୋଗୁଁ ଉପୁଜିଥିବା ପରିସ୍ଥିତିର ଆଜି ସମୀକ୍ଷା କରିଛନ୍ତି ପଣ୍ଢିମ ଭାରତରେ ଘୂର୍ଣ୍ଣି ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ମଧ୍ୟ ସେ ସମୀକ୍ଷା କରିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପିକେ ମିଶ୍ର ପଞ୍ଜାବ ହରିଆଣା ଓ ଦିଲ୍ଲୀ ସରକାର ବାୟୁ ପ୍ରଦ୍ଷଣ କମ୍ କରିବା ପାଇଁ ନେଇଥିବା ପଦକ୍ଷେପଗ୍ରଡ଼ିକର ସମୀକ୍ଷା କରିଥିଲେ ପୀୟୂଷ ସର୍ଭିସ୍ କେନ୍ଦ୍ର ବାଣିଜ୍ୟ ଓ ରେଳମନ୍ତ୍ରୀ ପୀୟଷ ଗୋୟଲ୍ କହିଛନ୍ତି ଭାରତକ୍ ଏକ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଦିଗରେ ସେବା କ୍ଷେତ୍ରର ଅବଦାନ ସବୁଠୁ ଅଧିକ ରହିବ ନ୍ତଆଦିଲ୍ଲୀରେ ସେବା ସଂକ୍ରାନ୍ତ ପଞ୍ଚମ ବିଶ୍ୱ ପ୍ରଦର୍ଶନୀକୁ ଉଦ୍ଘାଟନ କରାଯିବା ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସେବା ଓ କଞ୍ଚାମାଲ୍ ଉତ୍ପାଦନ କ୍ଷେତ୍ରକୁ କ୍ଷମତାପନ୍ନ କରିବାକୁ ହେବ ମନ୍ତ୍ରୀ କହିଛନ୍ତି ସେବା କ୍ଷେତ୍ରରେ ଅନେକ ସୁଯୋଗ ରହିଛି ସେ କହିଛନ୍ତି ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ନିଯୁକ୍ତି ବୃଦ୍ଧି ପାଇଁ ବାତାବରଣ ସୃଷ୍ଟି କରୁଛି ଓ ଏହା ସମ୍ଭଳ ବୃଦ୍ଧି ପାଇଁ ବାଟ ଖୋଲିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରୁଛି

ପଞ୍ଜାବ ସିଏମ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ସେହଜପଥ ଆରମ୍ଭ ପୂର୍ବରୁ ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କର ସ୍ୱରୂପ ସେବା ଆରମ୍ଭ କରିଛନ୍ତି

ସେହଜପଥ ପଞ୍ଜାବ ସରକାର ଶିଖ୍ ଧାର୍ମିକ ସଂଗଠନ ଓ ସନ୍ତୁ ସମାଜଗ୍ରଡ଼ିକ ଦ୍ୱାରା ସ୍ରଲତାନପ୍ରର ଲୋଦି ସ୍ଥିତ ଶ୍ରୀ ଗୁରୁନାନକ ଦରବାରଠାରେ ମିଳିତ ଭାବେ ଆୟୋଜନ କରାଯାଇଛି ଏହି ଅବସରରେ ଦେଶରେ ବୃଦ୍ଧି ପାଉଥିବା ଧାର୍ମିକ ଅସହିଷ୍ଠତାର ମୁକାବିଲା ପାଇଁ ସହିଷ୍ଠୁତା ଓ ଭ୍ରାତୃଭାବର ପଥ ଗ୍ରହଣ କରିବାକୁ ଗୁରୁମାନଙ୍କର ବାଣୀକୁ ଅନୁସରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଛନ୍ତି

ଆନ୍ଧ୍ରପ୍ରଦେଶ ଚଣ୍ଡିଗଡ଼ ଦିଲ୍ଲୀ ଗ୍ରଜରାତ ହରିଆଣା କର୍ଷାଟକ ତାମିଲନାଡୁ ତେଲଙ୍ଗନା ଓ ଉତ୍ତରାଖଣ୍ଡରେ ଏହି ଖାନତଲାସୀ କରାଯାଉଛି

ଜାଭଡେକର ଢାକା ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ତଥା ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ବାଙ୍ଗଲାଦେଶ ତଥ୍ୟ ମନ୍ତ୍ରୀ ହାସନ ମେହେମୁଦ୍ଙ୍କୁ ସାକ୍ଷାତ୍ କରିଛନ୍ତି ଶ୍ରୀ ଜାଭଡେକର ଏବେ ବାଙ୍ଗଲାଦେଶକୁ ଗସ୍ତରେ ଯାଇଛନ୍ତି ସେ ତାକା ସ୍ଥିତ ବଙ୍ଗବନ୍ଧୁ ସ୍ମାରକୀ ସଂଗ୍ରହାଳୟ ଗସ୍ତ କରି ବଙ୍ଗବନ୍ଧୁ ଶେକ୍ ମୁଜିବୁର୍ ରେହେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଶ୍ରୀ ଜାଭଡେକର କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ପୂରାତନ ଓ ନିବିଡ଼ ଏବଂ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ଭାରତ ଗସ୍ତ କରିବାକ୍ ସେ ବାଙ୍ଗଲାଦେଶ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଚ୍ଛନ୍ତି ପ୍ୱଲିସ୍ ପ୍ରୋଟେଷ୍ଟ ଦିଲ୍ଲୀ ପୁଲିସ୍ର ହଜାର ହଜାର କର୍ମଚାରୀ ଆଜି ରାଜଧାନୀ ଦିଲ୍ଲୀ ସ୍ଥିତ ସେମାନଙ୍କ ବରିଷ୍ଣ ଅଫିସରମାନଙ୍କ ବିରୁଦ୍ଧରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ତିସ୍ ହଜାରୀ କୋର୍ଟ୍ରେ ଗତ ଶନିବାର ଦିନ ଓକିଲମାନେ ସେମାନଙ୍କ ଉପରେ କରିଥିବା ଆକ୍ରମଣ ଉପରେ ପଦକ୍ଷେପ ନେବାକୁ ସେମାନେ କମିଶନର ଅମ୍ବଲ୍ୟ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ହାତ ଲେଖା ପ୍ଲା କାର୍ଡ୍ମାନ ପ୍ରଦର୍ଶନ କରି ପୁଲିସ୍ କର୍ମଚାରୀମାନେ ଆଇଟିଓଠାରେ ପୁରୁଣା ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗତକାଲି ସାକେତ କୋର୍ଟ୍ ପରିସର ମଧ୍ୟରେ ଜଣେ ପୁଲିସ୍ କର୍ମଚାରୀଙ୍କୁ କଣେ ଓକିଲ ମାରଧର କରିଥିଲେ ଦିଲ୍ଲୀ ପୁଲିସ୍ କମିଶନର ଅମୃଲ୍ୟ ପଟ୍ଟନାୟକ ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରତିବାଦକାରୀ ପୁଲିସ୍ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି ଓ ସେମାନେ ଏକ ଶୃଙ୍ଖଳିତ ବାହିନୀର ଆଚରଣ ପ୍ରଦର୍ଶନ କରିବାକୁ କହିଛନ୍ତି ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟ ବାହାରେ ସେମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଉଭୟ ସରକାର ଓ ଦେଶର ଜନସାଧାରଣ ପୁଲିସ୍ ଆଇନ୍ର ସଠିକ୍ ପାଳନ କରିବାକୁ ଆଶା କରନ୍ତି ଦିଲ୍ଲୀ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଏସ୍ପି ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ଇତିମଧ୍ୟରେ ଦିଲ୍ଲୀ ପୁଲିସ୍ ଏହି ଘଟଣା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକ୍ତ ଏକ ରିପୋର୍ଟ ଦେଇଛି ମହା ବିଜେପି ମହାରାଷ୍ଟ ବିଜେପି ମ୍ରଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ରାଜ୍ୟରେ ଏକ ସ୍ଥିର ସରକାର ଗଠନ ହେବ ବୋଲି ଆକି ଦୋହରାଇଛନ୍ତି ମ୍ରମ୍ଭାଇ ସ୍ଥିତ ମ୍ରମ୍ୟମନ୍ତ୍ରୀଙ୍କ ବାସଭବନରେ ବରିଷ୍ଠ ବିଜେପି ନେତାମାନଙ୍କର ଏକ ବୈଠକରେ ଯୋଗ ଦେଇସାରି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି ସେ କହିଛନ୍ତି ମହାରାଷ୍ଟ୍ରର ଜନସାଧାରଣ ମହାୟୁତିକୁ ଜନମତ ଦେଇଛନ୍ତି ଓ ଉଭୟ ବିଜେପି ଓ ଶିବସେନା ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବେ ରାଜ୍ୟରେ ସମାନ କ୍ଷମତା ବଣ୍ଟନ ଓ ପାଳିକରି ମ୍ରଖ୍ୟମନ୍ତ୍ରୀ ପଦ ନେବା ପାଇଁ ଶିବସେନାର ଦାବି ଉପରେ ସେ କହିଛନ୍ତି ଶିବସେନା ପକ୍ଷର୍ତ ଏ ସଂକ୍ରାନ୍ତରେ କୌଣସି ପ୍ରସ୍ତାବ ଆସିନାହିଁ ଓ ଯଦି ସେଭଳି କିଛି ପ୍ରସ୍ତାବ ଆସେ ତେବେ ଏହା ଉପରେ ବିଚାର କରାଯିବ ସେ କହିଛନ୍ତି ଦେବେନ୍ଦ୍ର ଫଡ଼ନବିସ୍ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଓ ବିଜେପିର କେନ୍ଦ୍ରୀୟ ବୋର୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶ୍ରୀ ଫଡ଼ନବିସ୍କ ନାମକୁ ଅନ୍ତ୍ରମୋଦନ କରିଛି ଜେକେ ନ୍ୟାସନାଲ୍ କନଫରେନ୍ସ ଜାମ୍ମୁ କାଶ୍ମୀରରେ ନ୍ୟାସନାଲ୍ କନଫରେନ୍ଦ ପାର୍ଟି ଏହାର ଅଟକ ରହିଥିବା ସମସ୍ତ ନେତାଙ୍କ ଖଲାସ କରିବା ଓ ସ୍ୱାଭାବିକ ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ସ୍ରଯୋଗ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନ୍ତରୋଧ କରିଛି ଏହାଦ୍ୱାରା ପରିସ୍ଥିତି ସ୍ୱାଭାବିକ ହେବ ବୋଲି ପାର୍ଟି କହିଛି